ଏହା ସହ କୌଣସି ଦୋକାନ ବା ବଜାରରେ ଅଯଥା ଭିଡ ନ ଜମେଇବାକୁ ନିବେଦନ କରିଛନ୍ତି

ସେ କହିଛନ୍ତି ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା କାରି ରହିବ ଜନସାଧାରଣ କୋଭିଡ୍ କଟକଶା ମଧ୍ଧରେ ଆବଶ୍ୟକ ସାମଗ୍ରୀ କିଶିପାରିବେ ସେ କହିଛନ୍ତି ଏହି ସମୟରେ ଟିକାକରଣ ଏବଂ ଟେଷ୍ଟିଂ ଉପରେ ପ୍ରତିବକ୍ଷକ ରହିବ ନାହିଁ

ଓଡ଼ିଶା ଉଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଜଷ୍ଟିସ୍ ଏସ୍ ମୁରଲୀଧର ଭର୍ଚୁଆଲ ମୋଡ୍ରେ ଏହି ବାଣିଜ୍ୟିକ ଅଦାଲତକୁ ଉଦ୍ଘାଟନ କରିଥିଲେ